ଆସେମ୍କ୍ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟଗ୍ରହଣ ସକାଶେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ରାଜ୍ୟରେ ଭୋଟ୍ ଗ୍ରହଣ ସକାଶେ ପ୍ରଥମ ଥର ଲାଗି ଭିଭିପାଟ୍ ମେସିନ୍ ବ୍ୟବହାର ହେଉଛି

ମିଳିଥିବା ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଭୋଟ୍ ଗ୍ରହଣ କେନ୍ଦ୍ରରେ ର୍ୟାମ୍ପ୍ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନଙ୍କୁ ନେବାଆଶିବା ବ୍ୟବସ୍ଥା ମଧ୍ୟ କରାଯାଇଛି

ଆସନ୍ତା ମଙ୍ଗଳବାର ଦିନ ଛତିଶଗଡ଼ ମଧ୍ୟପ୍ରଦେଶ ଏବଂ ମିଜୋରାମ ସହ ରାଜସ୍ଥାନ ଓ ତେଲେଙ୍ଗାନାର ଭୋଟ ଗଣତି ହେବ

ରାଜ୍ୟରେ ଏକ ସମୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରାଇବା ନେଇ ପରିକ୍ଷାନିରିକ୍ଷା କରୁଥିବା ଏକ ଦୁଇ ଜଣିଆ କମିଟିର ସଦସ୍ୟ ଥିବା ମୁଗନ୍ତିୱାର୍ କହିଛନ୍ତି ଏ ସମ୍ପର୍କୀତ ରିପୋର୍ଟ କେନ୍ଦ୍ ସରକାରଙ୍କୁ ପଠାଯିବ ଓପିଇସି ପେଟ୍ରୋଲ ରପ୍ତାନୀ ଦେଶ ସମ୍ବହ ଓପେକ ଏବଂ ଅନ୍ୟ ତେିଳ ରପ୍ତାନୀକାରୀ ଦେଶଗୁଡ଼ିକ ଆଜି ଭିଏନ୍ନାଠାରେ ଏକ ବୈଠକରେ ମିଳିତ ହୋଇ ତୈଳ ଉତ୍ପାଦନ ଯୋଗାଣ ଓ ଚାହିଦା ହ୍ରାସ ପରିଚାଳନା ଉପାୟ ଉପରେ ଆଲୋଚନା କରିବାକୁ ସ୍ଥିର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ଗତକାଲି ଓପେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ତେିଳ ଉତ୍ପାଦନ ହ୍ରାସ ନକରିବା ପାଇଁ ଅନୁରୋଧ କଣାଇଛନ୍ତି ଶ୍ରୀ ଟ୍ରମ୍ପ କହିଛନ୍ତି ବିଶ୍ୱ ତୈଳ ଦର ଶସ୍ତା ହେବା ଉଚିତ୍

ତେବେ ଓପେକ୍ର ତୂତୀୟ ବୃହତ୍ ତେଳ ଉତ୍ପାଦନକାରୀ ରାଷ୍ଟ୍ର ଇରାନ୍ ଉତ୍ପାଦନ ହ୍ରାସ ନିଷ୍ପଭିରୁ ଦୂରେଇ ରହିବାକୁ ଆହ୍ୱାନ ଜଣାଇଛି ଏସ୍ସି ସିବିଆଇ ରିଜର୍ଭ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ନିଷ୍କଭିକୁ ଚ୍ୟାଲେଞ୍ଜ କରି ଦାୟର ମାମଲାରେ ଆଜି ସୁପ୍ରିମ୍କୋର୍ଟ ନିଷ୍କଭି ସ୍ଥଗିତ ରଖିଛନ୍ତି ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ ଦ୍ୱାରା ତାଙ୍କଠାରୁ କ୍ଷମତା ଅପସାରଣ କରି ଛୁଟିରେ ଯିବାକୁ କହିଥିବା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆକି କେନ୍ଦ୍ର ସରକାର କେନ୍ଦ୍ରୀୟ ଭିଜିଲାନ୍ନ କମିଶନ୍ ବର୍ମା ଏବଂ ଅନ୍ୟ ଦୁଇପକ୍ଷଙ୍କ ଦଲିଲ୍ ଶୁଣିଥିଲେ ଏହି ଘଟଣାରେ ଏକ ବେସରକାରୀ ସଂସ୍ଥା ଦ୍ୱାରା ଆଗତ ମାମଲାର ମଧ୍ୟ ଖଣ୍ଡପୀଠ ଶ୍ରଣାଣି କରିଥିଲେ ସୂଚନା ଯୋଗ୍ୟ ସିବିଆଇ ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ନିର୍ଦ୍ଦେଶକ ଆଲୋକ ବର୍ମା ଉଭୟ ଉଭୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରିଥିଲେ

ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିବା ସହ ସର୍ବୋଚ୍ଚ ନ୍ୟାୟାଳୟ ଏହି ମୃତ୍ୟୁ ସଂଖ୍ୟାକୁ ସୀମାରେ ଆତଙ୍କବାଦୀ ଆକ୍ରମଣରେ ଘଟିଥିବା ମୃତ୍ୟୁ ସଂଖ୍ୟାଠାରୁ ଅଧିକ ବୋଲି ଦର୍ଶାଇଛନ୍ତି ନ୍ୟାୟାଳୟ କହିଛନ୍ତି ରାସ୍ତାଘାଟର ମରାମତି ହେଉନଥିବା ଏହି ପରିସଂଖ୍ୟାନରୁ ସ୍ୱଷ୍ଟ ଜଣାପଡ଼ୁଛି ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ବିଚାରପତି କଷ୍ଟିସ୍ କେଏସ୍ ରାଧାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି

ଆଜି ନୂଆଦିଲ୍ଲୀରେ ସମ୍ଘାଦଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଦଳୀୟ ମୁଖପାତ୍ର ସମ୍ଭିତ ପାତ୍ର କହିଛନ୍ତି କ୍ରିଷ୍ଟିୟାନ୍ ମିସେଲ୍ର ମାମଲା ଲଢ଼ୁଥିବା ଓକିଲମାନେ କଂଗ୍ରେସ ଦଳ ସହ ସମ୍ପର୍କରେ ଅଛନ୍ତି ସେ କହିଛନ୍ତି କଂଗ୍ରେସ ମିସେଲ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଏହି ଘଟଣାରୁ ଜଣାପଡ଼ିଚ୍ଚି

ଭାରତୀୟ ସମ୍ଭିଧାନର ଜନକ ଡକ୍କର ଆମ୍ଭେଦକର କଣେ ଆଇନବିଶାରଦ ଅର୍ଥନୀତିଜ୍ଞ ରାଜନୀତିଜ୍ଞ ଓ ସମାଜ ସଂସ୍କାରକ ଥିଲେ ଯିଏ ଦଳିତ ମହିଳା ଓ ଶ୍ରମଜିବୀଙ୍କ ସାମାଜିକ ପକ୍ଷପାତିତା ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଥିଲେ

ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବହୁବିଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦଭବନ ପରିସରରେ ଥିବା ବାବାସାହେବଙ୍କ ପ୍ରତିମ୍ଭିରେ ପୁଷ୍ପାଞ୍ଚଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଥଓ୍ୱରଚାନ୍ଦ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଡକୁର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ପ୍ରସାରଭାରତୀ ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହି ଶଶି ଶେଖର ବେମପତି କହିଛନ୍ତି ଯେ ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସଂଘଟିତ ନୂତନ ପରିବର୍ତ୍ତନର ମୁଖ୍ୟ ଅଙ୍ଗ ହେଉଛି ଡିକିଟାଲାଇଜେସନ୍ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମର ପରିବର୍ତ୍ତ ରୂପରେଖ ଉପରେ ଆୟୋଜିତ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ଗଣମାଧ୍ୟମର ଡିଜିଟାଲାଇଜେସନ୍ ସକାଶେ ଏଥିରେ କାର୍ଯ୍ୟରତ ସମସ୍ତଙ୍କୁ ନୂତନ ଭାବେ ଆବଶ୍ୟକୀୟ କୁଶଳତା ହାସଲ କରିବାକୁ ହେବ ଉପଭୋକ୍ତା ବିଭିନ୍ନ ମାଧ୍ୟମ ଓ ବ୍ୟବସ୍ଥାପକ ମିଳିତ ଭାବେ ଗଣମାଧ୍ୟମରେ ନୂତନ ରୂପାନ୍ତର ସୃଷ୍ଟି କରିଛନ୍ତି ରେଡିଓ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମକୁ କିପରି ଦୂରଦର୍ଶନ ୟୁଟୁବ୍ ଓ ନମୋ ଆପ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ଦିଆଯାଇ ପାରୁଛି ତାହା ପରିବର୍ତ୍ତ ଗଣମାଧ୍ୟମର ଏକ ସୁନ୍ଦର ଉଦାହରଣ ଏମ୍ଇଏ କର୍ତ୍ତାରପୁର ପାକ୍ କର୍ତ୍ତାରପୁର କରିଡ଼ର ନିର୍ମାଣ ଶିଖ୍ ସଂପ୍ରଦାୟର ବହୁ ଦିନର ଦାବି ଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ୍ କୁମାର କହିଛନ୍ତି ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଶ୍ରୀ କୁମାର କହିଛନ୍ତି ପାକିସ୍ତାନ ଏହି କରିଡ଼ରର ଶିଳାନ୍ୟାସ ଉହବରେ ମଧ୍ୟ ରାଜନୈତିକ ମନୋଭାବ ପୋଷଣ କରିଛି ପାକିସ୍ତାନ ଏହି କରିଡ଼ର ନିର୍ମାଣ ପ୍ରସଙ୍ଗରେ ଯେଉଁ ଘୋଷଣା କରିଛି ତାହା ପ୍ରତି ସେ ସଚେତନ ରହିବ ବୋଲି ଶ୍ରୀ କୁମାର କହିଛନ୍ତି ଅଗସ୍ତା ଓ୍ପେଷ୍ଟଲାଣ୍ଡ ମାମଲାରେ ମଧ୍ୟସ୍ତତା କରିଥିବା କ୍ରିଷ୍ଟିୟାନ୍ ମିସେଲ୍ର ପ୍ରତ୍ୟର୍ପଣ ସମ୍ପର୍କୀତ ସମ୍ଘାଦଦାତାମାନଙ୍କ ପ୍ରଶ୍ନରେ ସେ କହିଛନ୍ତି ଉଭୟ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏ ସମ୍ପର୍କରେ ଦାବି ରଖିଥିଲେ ଏବଂ ଅନେକ ନ୍ୟାୟିକ ପ୍ରକ୍ରିୟା ପରେ ଏହା ସମ୍ଭବ ହୋଇଥିଲା ଇଣ୍ଡିଆ ଇରାନ୍ ଆଟାକ୍ ଇରାନ୍ର ପୋର୍ଟ ସିଟିରେ ଅବସ୍ଥିତ ଚବାହାର ବନ୍ଦର ସଂଗଲଗ୍ନ ପୁଲିସ ମୁଖ୍ୟାଳୟ ଉପରେ ଆଜି ଆତଙ୍କବାଦୀ ଆକ୍ରମଣରେ ଦୁଇ ପୁଲିସ୍ କର୍ମୀଙ୍କ ମୃତ୍ୟୁ ଏବଂ ଶତାଧିକ ଆହତ ହୋଇଥିବା ଘଟଣାକୁ ଭାରତ ତୀବ୍ର ନିନ୍ଦା କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି ଆତ୍ମଘାତି ଆକ୍ରମଣରେ ସମ୍ପୂକ୍ତ ଦୋଷୀକୁ ଦଶ୍ଡବିଧାନ କରାଯିବା ଆବଶ୍ୟକ ସେ କହିଛନ୍ତି ଅନ୍ୟକୁ ଭୟଭିତ କରି ଆକ୍ରମଣ କରିବାରେ କୌଣସି ଯଥାର୍ଥତା ନଥାଏ

ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଇନ୍ସପେକ୍ର ଜେନେରାଲ୍ ମହେଶ ପାଠକ ଏବଂ କମାଣ୍ଡର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଆଗାମୀ ଦିନରେ ସମୁଦ୍ର ପଥରେ ତୈଳ ପ୍ରଦୂଷଣ କନିତ ସମସ୍ୟା ରୋକିବା ଦିଗରେ ଏହା ଏକ ପ୍ରସ୍ତତି ବୋଲି କୁହାଯାଇଛି

ସେହି ସଂସ୍ଥାଗୁଡ଼ିକ ମଧ୍ୟରୁ କେତେକ ଆମେରିକାଠାରୁ ସାହାଯ୍ୟ ସହଯୋଗ ପାଉଥିବା ବେଳେ ଅନ୍ୟ କେତେକ ସଂସ୍ଥା ବ୍ରିଟେନ୍ ଏବଂ ୟୁରୋପୀୟ ସଂଘଠାରୁ ସାହାଯ୍ୟ ପାଉଥିଲେ

ଜେ ଆଣ୍ଡ କେ କିଲ୍ଟ ଜାନ୍ମୁ କାଶ୍ମୀର କୁପୁଓ୍ୱାରା ଜିଲ୍ଲାର ଆଗୁଆ ସୀମାନ୍ତ ଅଞ୍ଚଳରେ ଆଜି ସକାଳେ ଅସ୍ତ୍ରବିରତି ଲଙ୍ଘନ କରି ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣରେ ଜଣେ ଯବାନ ଶହିଦ ହୋଇଛନ୍ତି ପ୍ରତିରକ୍ଷା ସ୍ରତ୍ରରୁ ଜଣାପଡ଼ିଛି ଯେ କୁପ୍ୱାରା କିଲ୍ଲାର ମାଛିଲି ସେକ୍ର ନିୟନ୍ତ୍ରଣ ରେଖା ଅଞ୍ଚଳରେ ଆଜି ପାକିସ୍ତାନ ସେନା ପକ୍ଷରୁ ଆଖିବୁଝା ଗୁଳି ମାଡ଼ କରାଯାଇଥିଲା ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା ସୁରକ୍ଷା ବାହିନୀ ସ୍ଚତ୍ରରୁ ଜଣାପଡ଼ିଛି ଯେ ଉରିର କମଲକୋର୍ଟ ସେକୁର ଓ ମାଛିଲି ସେକୁରରେ ଗୁଳିଗୋଳା ବିନିମୟ ଜାରି ରହିଛି